ସରକାର କିଛି ଦିନ ପୂର୍ବେ ନୂଆ କୃଷି ଆଇନମାନ ପ୍ରଶୟନ କରିଛନ୍ତି

ଆମ ସମ୍ଭାଦଦାତା ଜଶାଇଛନ୍ତି ଏହି ଆଇନଗୁଡ଼ିକ ଯୋଗୁଁ ସର୍ବନିମ୍ନ ସହାୟକ ମୂଲ୍ୟ ଲୋପ ପାଇଯିବ ବୋଲି ଏକ ଭୁଲ୍ ଧାରଣା ସ୍ପଷ୍ଟି ହୋଇଛି କିନ୍ତୁ ପ୍ରକୃତପକ୍ଷେ ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା ବଳବତ୍ତର ରହିବ ଓ କୃଷକମାନେ ସର୍ବନିମ୍ନ ସହାୟକ ମୂଲ୍ୟ ପାଇ ସେମାନଙ୍କର ସାମଗ୍ରୀ ବିକ୍ରି କରିବେ

ଗଭ୍ ଡିସ୍କସନ୍ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି କେନ୍ଦ୍ର ସରକାର ସର୍ବଦା କୃଷକମାନଙ୍କର ସ୍ୱାର୍ଥର ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ପ୍ରତିଶ୍ରତିବଦ୍ଧ କୃଷକମାନଙ୍କ କଲ୍ୟାଣ ପାଇଁ ସରକାର ସର୍ବଦା ଅଲୋଚନା କରିବାକୁ ପ୍ରସ୍ତୁତ ଥିବାର ଶ୍ରୀ ତୋମର କହିଛନ୍ତି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ୍ ଓ ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ସୋମ୍ ପ୍ରକାଶ ଗତକାଲି ବିଜ୍ଞାନ ଭବନରେ କୃଷକ ସଙ୍ଗଠନଗ୍ରଡ଼ିକର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ କୃଷିକ୍ଷେତ୍ରରେ ଅଣାଯାଇଥିବା ସଂସ୍କାରରୁ ଦେଶର କୃଷକମାନେ ଲାଭାନ୍ୱିତ ହେବେ ବୋଲି ସରକାର ସେମାନଙ୍କୁ କହିଛନ୍ତି ଶ୍ରୀ ତୋମର କହିଛନ୍ତି ସରକାର କୃଷକମାନଙ୍କର କଲ୍ୟାଣ ଓ କୃଷିକ୍ଷେତ୍ରର ବିକାଶକୁ ସର୍ବଦା ଅଗ୍ରାଧିକାର ଦେଇ ଆସୁଛନ୍ତି

ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ କଥାବାର୍ତ୍ତା କରାଯିବା ପାଇଁ ନିଷ୍କଭି ନିଆଯାଇଥିଲା

ସମସ୍ତ କଣ୍ଟେନ୍ମେଣ୍ଟ୍ ଜୋନ୍ଗ୍ରଡ଼ିକରେ ହାଟବଜାର ବନ୍ଦ୍ ରହିବ ତେବେ କଣ୍ଟେନ୍ମେଣ୍ଟ୍ ଜୋନ୍ଗୁଡ଼ିକ ବାହାରେ ଥିବା ଦୋକାନ ବଜାରଗୁଡ଼ିକ ଖୋଲା ରହିବାକୁ ଏଥିରେ ଉଲ୍ଲେଖ ରହିଛି

କେବଳ ସ୍ୱାସ୍ଥ୍ୟକନିତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ନେବାକୁ ସେମାନେ ବାହାରକୁ ଯାଇପାରିବେ ବୟସାଧିକ୍ୟ କର୍ମଚାରୀ ଗର୍ଭବତୀ ଥିବା କର୍ମଚାରୀ ଓ କୌଣସି ରୋଗରେ ପୀଡ଼ିତ ହୋଇ ଚିକିିିିତ ହେଉଥିବା କର୍ମଚାରୀମାନଙ୍କୁ ଅତିରିକ୍ତ ସତର୍କତା ଅବଲମ୍ଭନ କରିବାପାଇଁ ପରାମର୍ଶ ଦିଆଯାଇଛି ଏଭଳି ଲୋକମାନଙ୍କୁ ସର୍ବସାଧାରଣଙ୍କ ସଂସର୍ଶରେ ଆସିବାକୁ ନ ଦେବାପାଇଁ ବଜାର ସଂଘଗୁଡ଼ିକୁ ପରାମର୍ଶ ଦିଆଯାଇଛି ଦୋକାନରେ କାମ ଆରମ୍ଭ କରିବା ପୂର୍ବରୁ ପ୍ରତ୍ୟେକ କର୍ମଚାରୀ ଯେପରି ସାନିଟାଇଜ୍ ହେବେ ସେଥିପାଇଁ ଦୋକାନର ମାଲିକଙ୍କୁ ଦାୟିତ୍ୱ ଦିଆଯାଇଛି ଦୋକାନ ଖୋଲାଯିବା ପୂର୍ବରୁ ଏହାକୁ ସଫା କରିବା ଓ ନିୟମିତ ବ୍ୟବଧାନରେ ସାନିଟାଇଜ୍ କରିବାକୁ କୁହାଯାଇଛି ଦୋକାନ ବନ୍ଦ୍ କରିବା ସମୟରେ ମଧ୍ୟ ସାନିଟାଇଜ୍ କରିବାକୁ ପରାମର୍ଶ ଦିଆଯାଇଛି ଦୋକନ ଭିତରକୁ ପ୍ରବେଶ କରିବା ପୂର୍ବରୁ ହାତ ସାନିଟାଇଜ୍ କରିବାକୁ ବାଧ୍ୟତାମୂଳକ କରାଯାଇଛି

ଦୋକାନ ଭିତରେ ଓ ବାହାରେ ଧାଡ଼ିରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି

ମନ୍ତ୍ରଣାଳୟ କହିଛି ଦେଶବ୍ୟାପୀ ଚିକିତ୍ସା ମୌଳିକ ଢାଞ୍ଚାରେ ଅଣାଯାଇଥିବା ବିକାଶ କେନ୍ଦ୍ର ସରକାରଙ୍କ ନିୟମର କଡ଼ାକଡ଼ି ପାଳନ ଓ ସଂକ୍ରମିତମାନଙ୍କର ଠିକ୍ ସମୟରେ ଚିକିତ୍ସା ଯୋଗୁଁ ଆରୋଗ୍ୟ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି ତା'ଛଡ଼ା ଡାକ୍ତର ଚିକିତ୍ସା ସହାୟକ କର୍ମୀ ଓ ସ୍ୱେଚ୍ଛାସେବୀମାନଙ୍କୁ ଅକ୍ଲାନ୍ତ ଉଦ୍ୟମ ଏକ୍ଷେତ୍ରରେ ପ୍ରଧାନ ଭୂମିକା ଗ୍ରହଣ କରିଛି

ମନ୍ତ୍ରଣାଳୟ କହିଛି ଅଧିକ ସଂଖ୍ୟାରେ ନମୁନା ପରୀକ୍ଷା ଯୋଗୁଁ ସଂକ୍ରମିତମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ସେମାନଙ୍କର ଚିକିତ୍ସା କରାଯାଉଛି ଯା'ଫଳରେ ମୃତ୍ୟୁହାର କମ୍ ରହିଛି ଅଧିକ ନମୁନା ପରୀକ୍ଷା ଯୋଗୁଁ ମଧ୍ୟ ଦୈନିକ ସଂକ୍ରମିତ ହାର ହ୍ରାସ ପାଇବାରେ ଲାଗିଛି

ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ହୁଆ ଚୁନିଙ୍ଗ୍ କହିଛନ୍ତି ଭାରତଦ୍ୱାରା ଆୟୋଜିତ ଏସ୍ସିଓ ରାଷ୍ଟ୍ରମୁଖ୍ୟମାନଙ୍କ ଊନବିଂଶ ବୈଠକର ଭାରତ ଯେଭଳି ପରିଚାଳନା କରିଥିଲା ସଦସ୍ୟ ରାଷ୍ଟ୍ରମାନେ ତାହାର ପ୍ରଶଂସା କରିଛନ୍ତି ସେ କହିଛନ୍ତି ଭାରତ ସହ ମିଶି କାର୍ଯ୍ୟ କରିବାକୁ ଚୀନ୍ ସର୍ବଦା ପ୍ରସ୍ତୁତ ରହିଛି

ଏସ୍ସିଓ ରାଷ୍ଟ୍ରମୁଖ୍ୟମାନଙ୍କ ଊନବିଂଶ ବୈଠକ ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା ଏଥିରେ ବାଣିଜ୍ୟ ପୁଞ୍ଜିନିବେଶ ଓ ସଂସ୍କୃତି ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଆଲୋଚନା କରାଯାଇଥିଲା ବୈଠକ ଶେଷରେ ଏକ ମିଳିତ ବିବୃତ୍ତି ପ୍ରକାଶ ପାଇଥିଲା କ୍ୟଶଙ୍କର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଓମାନ୍ ବୈଦେଶିକ ମନ୍ତ୍ରୀ ବଦର୍ ଅଲ୍ବୁସାଇଦି ଙ୍କ ସହ କଥାବାର୍ତ୍ତା କରିଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ଜୟଶଙ୍କର କହିଛନ୍ତି କୋବିଡ୍ ନାଇଷ୍ଟିନ୍ ସମୟରେ ସେଠାରେ ଥିବା ପ୍ରବାସୀ ଭାରତୀୟମାନଙ୍କୁ ଯେଭଳି ସେବା ପ୍ରଦାନ କରାଯାଇଛି ତାହାର ସେ ପ୍ରଶଂସା କର୍ତ୍ଥନ୍ତି ଦୁଇ ନେତା ଦ୍ୱିପକ୍ଷୀୟ ସହଯୋଗ ଉପରେ ବ୍ୟାପକ ଆଲୋଚନା କରିଛନ୍ତି ଏହା ମଧ୍ୟରେ ଖାଦ୍ୟ ସୁରକ୍ଷା ଓ ସ୍ୱାସ୍ଥ୍ୟସେବା ଭଳି ବିଷୟମାନ ସ୍ଥାନ ପାଇଥିଲା ତା'ଛଡ଼ା ବହୁ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ସେମାନେ ମତର ଆଦାନ ପ୍ରଦାନ କରିଛନ୍ତି

କୁଲ୍ଦୀପ୍ ଯାଦବ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି